ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତୀୟ ବୈଜ୍ଞାନିକମାନଙ୍କର ଅବଦାନ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ସକାଶେ ଏହି ଦିବସ ପାଳନ ଦିଗରେ ପଦକ୍ଷେପ ନେଇଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଦେଶର ବୈଜ୍ଞାନିକ ଓ ବୈଷୟିକ ଜ୍ଞାନବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ବିଜ୍ଞାନ ଦେଶର ପ୍ରଗତିରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ସେ ଦୃଷ୍ଟିରୁ ଦେଶର ଯୁବସମାଜ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶ୍ରୀ ନାଇଡୁ କହିଛନ୍ତି ଦେଶର ବୈଜ୍ଞାନିକମାନେ ସର୍ବସାଧାରଣଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଆଶିଦେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ସମଗ୍ର ଦେଶ ବୈଜ୍ଞାନିକମାନଙ୍କର ଅକ୍ଲାନ୍ତ ଉଦ୍ୟମ ଓ ପରିଶ୍ରମ ପାଇଁ ସେମାନଙ୍କୁ ଅଭିବାଦନ ଜଣାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେକୌଣସି କଟିଳ ପରିସ୍ଥିତିରେ ଦେଶର ବୈଜ୍ଞାନିକମାନେ ତାହାର ମୁକାବିଲା କରି ସମସ୍ୟାର ସମାଧାନ କରିବାରେ ସଫଳ ରହିଛନ୍ତି ସେ କହିଛନ୍ତି ଦେଶର ବୈଜ୍ଞାନିକମାନେ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଅହରହ କାର୍ଯ୍ୟ କରି ଆସ୍କଚ୍ଚନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କର କାର୍ଯ୍ୟଦକ୍ଷତା ଓ ସେବା ମନୋଭାବର ପ୍ରଶଂସା କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ବୈଷୟିକ ଜ୍ଞାନ ଦିବସ ଅବସରରେ ଦେଶର ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ପୋଖରାନ ପରମାଣୁ ପରୀକ୍ଷଣ ବିଶ୍ୱରେ ଭାରତର ଗୌରବ ବଡ଼ାଇଥିଲା ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଆମର ବୈଜ୍ଞାନିକମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦେଶ ସର୍ବଦା ସେମାନଙ୍କୁ ମନେରଖିବ କୋବିଡ ଷ୍ଟାଟସ୍ ଦେଶରେ ଦ୍ୱିତୀୟବାର ଲାଗି କୋବିଡ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ଏବେ ଏହା ସାମାନ୍ୟ କମିଥିବାର ରିପୋର୍ଟ ମିଳିଛି ଫଳରେ ଦେଶରେ କୋବିଡ ଆରୋଗ୍ୟହାରରେ ଲଗାତର ଭାବେ ବୃଦ୍ଧି ଘଟୁଛି ତେବେ ଦେଶର ଏଭଳି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଛି ଯେଉଁଠି ଏବେବି ସଦ୍ୟ ସଂକ୍ରମିତମାନଙ୍କ ସଂଖ୍ୟା ଅଧିକ ରହିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି

ଦେଶରେ ତୂତୀୟ ପର୍ଯ୍ୟାୟ କୋବିଡ୍ ପ୍ରତିଷେଧକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହ ବହୁସଂଖ୍ୟାରେ ଲୋକମାନେ ଆସି ପ୍ରତିଷେଧକ ନେଉଛନ୍ତି

ମନ୍ତ୍ରଣାଳୟ କହିଛି କୋବିଡ୍ ନାଇଣ୍ଟିନ୍ ସଂକ୍ରମଣର ମୁକାବିଲାରେ ପ୍ରତିଷେଧକ ଟିକାକରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି

ସେଣ୍ଟର ଏଡ୍ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିକିତ୍ସା ସରଞ୍ଜାମ ଓ ଔଷଧପତ୍ର ଯୋଗାଇବା କାରି ରଖିଛନ୍ତି ବିଭିନ୍ନ ଦେଶରୁ ଚିକିତ୍ସା ସରଞ୍ଜାମ ଓ ଔଷଧପତ୍ରଗୁଡ଼ିକ ଆସି ଦେଶରେ ପହଞ୍ଚବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଦେଶରୁ ଆସୁଥିବା ଏହିସବୁ ସହାୟତା ଗୁଡ଼ିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଯୋଗାଇ ଦିଆଯାଇ ସେଗୁଡ଼ିକର ଚିକିତ୍ସା ମୌଳିକ ଡ଼ାଞାରେ ଉନ୍ନତି ଅଣାଯାଉଛି ବିଦେଶରୁ ଆସୁଥିବା ସହାୟତା ଗୁଡ଼ିକ ଯେପରି ସହଜରେ ଓ ଅଳ୍ପ ସମୟ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ପହଞ୍ଚବ ସେ ଦିଗରେ ସରକାର ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି

ସାର୍ବଜନୀନ କୋବିଡ୍ ନାଇଷ୍ଟିନ୍ ଡ୍ୟାସ୍ବୋର୍ଡ ସ୍ଥାପନ କରି ଏହା ମାଧ୍ୟମରେ ସର୍ବସାଧାରଣଙ୍କୁ ହସିଟାଲ ଗୁଡ଼ିକର ଶଯ୍ୟାସଂଖ୍ୟା ଅକ୍ୱିଜେନ୍ ଗୁରୁତର ରୋଗୀମାନଙ୍କ ପାଇଁ ଔଷଧପତ୍ର ମହଜୁଦ ପରିମାଣ ଓ ଯନ୍ତପାତି ବିଷୟରେ ତଥ୍ୟ ପ୍ରଦାନ କରିବାକୁ ଜାତୀୟ ମାନବିକ ଅଧିକାର କମିସନ ସେମାନଙ୍କୁ ପରାମର୍ଶ ଦେଇଛନ୍ତି

ଜାତୀୟ ମାନବିକ ଅଧିକାର କମିସନ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ତାଙ୍କର ଦ୍ୱିତୀୟ କୋବିଡ ପରାମର୍ଶ ସ୍ଚଚୀ ଜାରି କରି କହିଛନ୍ତି ଯେଉଁମାନେ ଅତ୍ୟାବଶ୍ୟକ ଔଷଧପତ୍ର ଓ ଅକ୍ଟିଜେନ୍ ସିଲିଣ୍ଡରଗୁଡ଼ିକର କଳାବଜାରୀ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ

ପୋଲିସର କହିବାନୁସାରେ ସେହି ଗ୍ରାମରେ ସନ୍ତାସବାଦୀମାନଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ଖବରକୁ ଭିଭିକରି ନିରାପଭାବାହିନୀ ଜବାନମାନଙ୍କର ଏକ ମିଳିତ ଦଳ ସମଗ୍ର ଅଞ୍ଚଳକୁ ଘେରାଉ କରିଥିଲେ ଜବାନମାନେ ସନ୍ତାସବାଦୀମାନଙ୍କର ନିକଟବର୍ତ୍ତୀ ହେବା ସମୟରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ